ଲୋକସଭା ନିର୍ବାଚନ ତାରିଖକୁ ସାମ୍ପ୍ରଦାୟିକ ରଙ୍ଗ ଦେଉଥିବାରୁ ବିଜେପି ବିରୋଧୀ ଦଳଗୁଡ଼ିକର ସମାଲୋଚନା କରିଛି

ମାଲୟାଲମ୍ ଅଭିନେତା ମୋହନଲାଲ୍ ଦକ୍ଷିଣ ଆଫ୍ରିକୀୟ ରାଜନୀତିଜ୍ଞ ପ୍ରବୀନ୍ ଗୋର୍ଦ୍ଧନ୍ ପୂର୍ବତନ ସିସ୍କୋ ମୁଖ୍ୟ ଝୋନ୍ ଚାମ୍ଘର୍ସ ସାଂସଦ ହୁକୁମ୍ଦେବ ନାରାୟଣ ଯାଦବ କରିଆ ମୁଣ୍ଡା ଓ ଶୁଖ୍ଦେବ ସିଂ ଧୀଣ୍ଡସା ଓ ସ୍ୱର୍ଗତ ସାମ୍ଭାଦିକ କୁଲ୍ଦୀପ୍ ନାୟାର୍କୁ ପଦ୍ମଭୂଷଣ ପୁରସ୍କାର ପ୍ରଦାନ କରାଯାଇଛି ଚେସ୍ ଖେଳାଳି ହରିକା ଦ୍ରୋଣାବଳୀ ଟେବୁଲ୍ ଟେନିସ୍ ପ୍ରତିଯୋଗୀ ଶରତ କମଲ୍ ସମାଜସେବୀ ଭାଗିରତୀ ଦେବୀ ଓ ମୁକ୍ତାବେନ୍ ଡାଗିଲ୍ ଅଭିନେତା ପ୍ରଭୁଦେବା ସଙ୍ଗୀତ ନିର୍ଦ୍ଦେଶକ ଶଙ୍କର ମହାଦେବନ୍ ପୂର୍ବତନ ପ୍ରଶାସନିକ ସେବା ଅଫିସର୍ ଏସ୍ ଜୟଶଙ୍କର କୃଷିବିତ୍ ରାଜକୁମାରୀ ଦେବୀ ଓ ବାବୁଲାଲ୍ ଦହିୟା ପ୍ରତ୍ନତତ୍ତ୍ୱବିତ୍ ଦିଲୀପ୍ ଚକ୍ରବର୍ତ୍ତୀ ଓ ହେମାଟୋଲଜିଷ୍ଟ ମମେନ୍ ଚାଣ୍ଡିଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି

ଅବଶିଷ୍ଟ ପୁରସ୍କାରଗୁଡ଼ିକୁ ଆଉ ଏକ କାର୍ଯ୍ୟକ୍ରମରେ ଚଳିତ ମାସ ଶେଷ ଆଡ଼କୁ ଦିଆଯିବ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଅରୁଣ ଜେଟ୍ଲୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ ଇଭ୍ ପିଏମ୍ ପ୍ରୋଜେକ୍ସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ବାଙ୍ଗଲାଦେଶରେ ବିକାଶମୂଳକ ପ୍ରକଚ୍ଚଗୁଡ଼ିକ ପାଇଁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଇ ଫଳକଗୁଡ଼ିକର ମିଳିତ ଭାବେ ଉନ୍ଲୋଚନ କରିଛନ୍ତି

ଏହି ଅବସରରେ ଶ୍ରୀ ମୋଦି କହିଛନ୍ତି ଶ୍ରୀମତୀ ହସିନାଙ୍କର ଭିଜନ ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ଶକ୍ତିଶାଳି ଯୋଗାଯୋଗ ପାଇଁ ସବୁଠୁ ବୃହତ ପ୍ରେରଣା ସେ କହିଛନ୍ତି ଆଜିର ଏହି କାର୍ଯ୍ୟକ୍ରମ କେବଳ ପରିବହନ ଯୋଗାଯୋଗ ବୃଦ୍ଧି କରିବ ତାହା ନୃହେଁ ଜ୍ଞାନର ଯୋଗାଯୋଗରେ ମଧ୍ୟ ସାହାଯ୍ୟ କରିବ ଶ୍ରୀ ମୋଦି କହିଛନ୍ତି ଜାତୀୟ ଜ୍ଞାନ ନେଟ୍ୱର୍କ ବାଙ୍ଗଲାଦେଶର ବିଦ୍ୱାନ୍ ଓ ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ଭାରତ ଓ ବିଶ୍ୱସହ ସଂଯୋଗ କରିବ ସେ କହିଛନ୍ତି ବସ୍ ଓ ଟ୍ରକ୍ଗୁଡ଼ିକ ସେଠାରେ ଶସ୍ତା ପରିବହନରେ ସାହାଯ୍ୟ କରିବ ଓ ଜଳ ବିଷ୍ରଦ୍ଧ କରଣ କାରଖାନା ବିଷ୍ରଦ୍ଧ ପାନୀୟଜଳ ଯୋଗାଣରେ ସାହାଯ୍ୟ କରିବ ଗୋଷୀ କ୍ଲିନିକ୍ଗୁଡ଼ିକରୁ ବାଙ୍ଗଲାଦେଶର ଲକ୍ଷ ଲୋକ ମଧ୍ୟ ଉପକୃତ ହେବେ ଶ୍ରୀ ମୋଦି କହିଛନ୍ତି ଏହିସବୁ ପ୍ରକ୍ସରୁ ଭାରତ ବାଙ୍ଗଲାଦେଶ ସମ୍ପର୍କ ଲୋକମାନଙ୍କର ଜୀବନଶୈଳୀରେ ଉନ୍ନତି ଆଣିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବାର ଦର୍ଶାଉଛି ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଧାର୍ଯ୍ୟ କରିଥିବା ଉଚ୍ଚାଭିଳାସୀ ବିକାଶ ଲକ୍ଷ୍ୟଗୁଡ଼ିକ ପ୍ରତି ଭାରତର ସମର୍ଥନକୁ ଦୋହରାଇ ସେଗୁଡ଼ିକର ସଫଳତା ଉପରେ ସେ ସକାରାତ୍ମକ ମତପୋଷଣ କରିଛନ୍ତି ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ଦ୍ୱିପକ୍ଷିୟ ସମ୍ପର୍କ ଆହୁରି ଆଗକୁ ଅଗ୍ରସର ହେବ ବୋଲି ସେ ଦୃଢ଼ ମତପୋଷଣ କରିଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି ଦୁଇ ଦେଶକୁ ଆହୁରି ଅଧିକ ଉଚ୍ଚାଭିଳାସୀ ଲକ୍ଷ୍ୟ ଧାର୍ଯ୍ୟ କରିବାକୁ ହେବ ସେ କହିଛନ୍ତି ଆଗାମୀ ବର୍ଷଗୁଡ଼ିକରେ ସମ୍ପର୍ଶ୍ଣ ବିଶ୍ୱସନୀୟ ପଡ଼ୋଶୀ ଦେଶ ଭାବେ ସେମାନଙ୍କୁ ଏକାଠି ମିଶି କାର୍ଯ୍ୟ କରିବାକୁ ହେବ ଏହା ମଧ୍ୟରେ ପରିବହନ ଓ ଶକ୍ତି କ୍ଷେତ୍ରରେ ସମ୍ପର୍କ ପୁନଃସ୍ଥାପିତ ହୋଇପାରିବ ଶ୍ରୀମତୀ ସ୍ୱରାଜ କହିଛନ୍ତି ଦୁଇ ଦେଶ ମଧ୍ୟରେ ଭାଗିଦାରୀ ସମ୍ପର୍କ' ପାରସ୍କରିକ ସହଯୋଗରେ କିଭଳି ସମୃଦ୍ଧି ଆଣିପାରେ ଓ ଉଗ୍ରବାଦର ବିଲୋପ କରିପାରେ ତାହାର ଜ୍ୱଳନ୍ତ ଉଦାହରଣ ସେ କହିଛନ୍ତି ଗତ ପାଞ୍ଚ ବର୍ଷ ମଧ୍ୟରେ ନିରାପତ୍ତା ସହଯୋଗ ଓ ସନ୍ତାସବାଦର ମ୍ମଳୋତ୍ପାଟନ ପାଇଁ ସଂକଳ୍ପବଦ୍ଧତା' ରାଜନୈତିକ ସହଯୋଗ ଓ ଦୁଇ ଦେଶର ଜନସାଧାରଣଙ୍କର ଜୀବନ ଶୈଳୀରେ ଉନ୍ନତି ଆଣିବା ପାଇଁ ଉଦ୍ୟମ ସହ ସମତାଳରେ ଆଗେଇ ଚାଲିଛି ଇସିଆଇ ରାମାଦାନ ପବିତ୍ର ରମଜାନ ମାସରେ ଲୋକସଭା ନିର୍ବାଚନ କରାଯାଉଥିବା ସଂକ୍ରାନ୍ତ ସମସ୍ତ ଅଭିଯୋଗକୁ ନିର୍ବାଚନ କମିଶନ୍ ଖଶ୍ଡନ କରିଛି କମିଶନ୍ କହିଛି ରମକାନ ମାସରେ ନିର୍ବାଚନ ପାଇଁ ମତଦାନ କରାଯାଉଛି କାରଣ ସଂପ୍ରର୍ଣ୍ଣ ମାସକୁ ବାଦ୍ ଦିଆଯାଇ ପାରିବ ନାହିଁ କମିଶନ୍ କହିଛି ରମଜାନ ମାସର ମୁଖ୍ୟ ପର୍ବ ଓ ଶୁକ୍ରବାର ଗୁଡ଼ିକରେ ମତଦାନ କରାଯାଉ ନାହିଁ ପୂର୍ବରୁ ତ୍ଦଶମୂଳ କଂଗ୍ରେସ ଓ ଆମ୍ ଆଦ୍ମୀ ପାର୍ଟି ରମଜାନ ମାସରେ ଲୋକସଭା ନିର୍ବାଚନ କରାଯାଉଥିବାରୁ ପ୍ରଶ୍ନବାଚୀ ଉଠାଇଥିଲେ ରମଜାନ ମାସ ମେ' ମାସରୁ ଆରମ୍ଭ ହେବ ଓ ଏହି ମାସରେ କିଛି ପର୍ଯ୍ୟାୟ ନିର୍ବାଚନ ହେବାକୁ ରହିଛି ବିଜେପି ରାମାଦାନ ଲୋକସଭା ନିର୍ବାଚନ ତାରିଖ ସହ ପବିତ୍ର ରମ୍ଜାନ୍ ମାସ ମେଳ ଖାଉଥିବା ଦର୍ଶାଇ ବିରୋଧୀ ଦଳଗୁଡ଼ିକ ଏହାକୁ ସାମ୍ପ୍ରଦାୟିକ ରୂପ ଦେଉଥିବାରୁ ବିଜେପି ସେମାନଙ୍କୁ ଆଜି ସମାଲୋଚନା କରିଛି ନୂଆଦିଲ୍ଲୀଠାରେ ଏକ ସାମ୍ଭାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ବରିଷ୍ଣ ଦଳୀୟ ନେତା ତଥା କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ନିର୍ବାଚନ ସମୟରେ ହୋଲି ଏବଂ ନବରାତ୍ର ପର୍ବ ମଧ୍ୟ ପଡୁଛି କଂଗ୍ରେସର ଅଭିଯୋଗରେ ପ୍ରତିକ୍ରିୟା ପ୍ରକାଶ କରି ଶ୍ରୀ ପ୍ରସାଦ କହିଛନ୍ତି ଯେ କଂଗ୍ରେସ ପାର୍ଟି ନିର୍ବାଚନ କମିଶନ୍ ଭଳି ସଂସ୍ଥାକୁ ଦୁର୍ବଳ କରିଛି ସିପିଆଇଏମ୍ ଜେକେ ପୋଲସ୍ ଜାମ୍ମୁ କାଶ୍ମୀରରେ ଲୋକସଭା ନିର୍ବାଚନ ସହିତ ବିଧାନସଭା ନିର୍ବାଚନ କରାଯିବାକୁ ସିପିଆଇଏମ୍ ଦାବି କରିଛି ସାଧାରଣ ନିର୍ବାଚନ ସହିତ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସ୍ଟଚୀ ଘୋଷଣା କରାନଯିବା ନିଷ୍କଭି ଉପରେ ପାର୍ଟି ପ୍ରଶ୍ନ ଉଠାଇଛି ଏକ ବିବୃତ୍ତିରେ ସିପିଆଇଏମ୍ ପଲିଟିବ୍ୟୁରୋ କହିଛି ଲୋକସଭା ନିର୍ବାଚନ ପାଇଁ ରାଜ୍ୟର ନିରାପତ୍ତା ପରିସ୍ଥିତି ଅନୁକୁଳ ଥିବା ବେଳେ ବିଧାନସଭା ନିର୍ବାଚନ ପାଇଁ ଏହା କିଭଳି ପ୍ରତିକୃଳ ହେଲା ତାହା ଆଙ୍କର୍ଯ୍ୟର ବିଷୟ ସିପିଆଇଏମ୍ କହିଛି ନିର୍ବାଚନ କମିଶନ୍ ଏ ବିଷୟର ଗୁରୁତ୍ୱର ସହ ବିଚାର କରିବା ଉଚିତ୍ କାମ୍ମୁ କାଶ୍ମୀରରେ ବର୍ତ୍ତମାନ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି ଦିଲ୍ଲୀ ଚିଫ୍ ଇଲେକ୍କୋରାଲ୍ ଅଫିସ୍ ଆଗାମୀ ଲୋକସଭା ନିର୍ବାଚନ ସମୟରେ ଜାତୀୟ ରାଜଧାନୀ ଅଞ୍ଚଳର ଭୋଟରମାନେ ଯେଭଳି ଅଧିକ ସଂଖ୍ୟାରେ ଆସି ମତଦାନ କରିବେ ସେଥିପାଇଁ ଦିଲ୍ଲୀ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟ ଅନେକ ପଦକ୍ଷେପ ଗ୍ରହଣ କରୁଛି ସାମ୍ବାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ ଦିଲ୍ଲୀ ସିଇଓ ରଣବୀର ସିଂହ କହିଛନ୍ତି ଅଧିକ ସଂଖ୍ୟାରେ ଆସି ମତଦାନ କରିବାକୁ ସଚେତନତା ସୃଷ୍ଟି ପାଇଁ ପଦକ୍ଷେପ ନିଆଯାଇଛି ସେ କହିଛନ୍ତି ପ୍ରଥମଥର ପାଇଁ ଭିନ୍ନକ୍ଷମ ଭୋଟର ଓ ଯେଉଁମାନେ ଭୋଟଗ୍ରହଣ କେନ୍ଦ୍ରକୁ ଆସିପାରୁ ନାହାନ୍ତି ସେମାନଙ୍କ ପାଇଁ ପରିବହନ ବ୍ୟବସ୍ଥା ଯୋଗାଇ ଦିଆଯିବ ତାହାଛଡ଼ା ସହରରେ କେବଳ ମହିଳା ଭୋଟ୍ ଗ୍ରହଣ କେନ୍ଦ୍ରମାନ ସ୍ଥାପନ କରାଯିବା କଥା ସେ ଜଣାଇଛନ୍ତି

ସିଇଓ କହିଛନ୍ତି ସାମାଜିକ ଗଣମାଧ୍ୟମ ସମେତ ଗଣମାଧ୍ୟମରେ ପ୍ରକାଶ ପାଉଥିବା ବିଷୟଗୁଡ଼ିକର ତଦାରଖ କରାଯିବ ଓ ରାଜନୈତିକ ବିଜ୍ଞାପନ ପାଇଁ ପ୍ରାକ୍ ସାର୍ଟିଫିକେଟ୍ ପ୍ରଦାନର ଆବଶ୍ୟକତା ପଡ଼ିବ ଇଣ୍ଡିଆ ମାଲଦୀପସ୍ ଭାରତ ଓ ମାଳଦ୍ୱୀପ ମଧ୍ୟରେ ଆଜିଠାରୁ ନ୍ତନ ଭିଜା ରାଜିନାମା ଲାଗୁ ହୋଇଛି ଏହି ରାଜିନାମା ଫଳରେ ମାଳଦ୍ୱୀପ ବାସୀଙ୍କ ପାଇଁ ଭିଜା ନୀତି କୋହଳ ହେବ ସେମାନେ ଭାରତରେ ଚିକିତ୍ସା ଶିକ୍ଷା ଓ ବ୍ୟବସାୟ କ୍ଷେତ୍ରରେ ସହଜରେ ସୁଯୋଗ ହାସଲ କରିପାରିବେ

ଜଣେ ମାଳଦ୍ୱୀପ ନାଗରିକ ପର୍ଯ୍ୟଟକ ଭିଜା ବଳରେ ହଠାତ୍ ଅସ୍କୁସ୍ଥ ହେଲେ ଚିକିତ୍ସା ନିମନ୍ତେ ଭାରତରେ ରହିପାରିବେ ଏହି ନ୍ତଆ ଭିଜା ରାଜିନାମା ଦ୍ୱାରା ଦ୍ୱିପାକ୍ଷିକ ସଂପର୍କକୁ ସୁଦୃତ୍ କରାଯିବା ସହ ଦୁଇ ପଡ଼ୋଶୀ ଦେଶର ଲୋକମାନଙ୍କ ମଧ୍ୟରେ ଯୋଗାଯୋଗ ବୃଦ୍ଧି ପାଇବ ବୋଲି ଆମ ଆକାଶମାଣୀ ସମ୍ଭାଦଦାତା ସ୍ୱଚନା ଦେଇଛନ୍ତି

ନିହତ ହୋଇଥିବା ଅଧିକାଂଶ ସନ୍ତାସବାଦୀ ଜେସ୍ ଇ ମହମ୍ମଦ ଗୋଷୀର ବୋଲି ସ୍ୱଚନା ମିଳିଛି

ଏହାଦ୍ୱାରା ଗ୍ରର୍ତର ଭାବେ ଆହତ ଯବାନମାନଙ୍କୁ ହସ୍କିଟାଲ୍ରେ ପହଞ୍ଚାଯିବା ପର୍ଯ୍ୟନ୍ତ ସେମାନେ ଜୀବିତ ରହିପାରିବେ ବୈଜ୍ଞାନିକମାନେ କହିଛନ୍ତି ସେହି ଔଷଧଗୁଡ଼ିକ ମଧ୍ୟରେ କ୍ଷତରୁ ରକ୍ତସ୍ରାବ ବନ୍ଦ କରିବା ଔଷଧ ଓ ଉନ୍ନତ ଡ୍ରେସିଂ ତଥା ସେହିଭଳି ସୁବିଧାମାନ ସେଗୁଡ଼ିକରେ ରଖାଯିବ

ଇଡି ନିରବ ଏନ୍ଫୋର୍ସମେଣ୍ଟ ଡାଇରେକୁଟୋରେଟ୍ ଇଡି କଳାଧନ ନିବାରଣ ଆଇନ୍ ଅଧୀନରେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ ଦୁର୍ନୀତିରେ ଅଭିଯୁକ୍ତ ନୀରବ ମୋଦିଙ୍କ ବିରୁଦ୍ଧରେ ଆଜି ସାନି ଅଭିଯୋଗପତ୍ର ଦାଏର କରିଛି ଏହା ପୂର୍ବରୁ ମୁମ୍ବାଇ ସ୍ଥିତ କଳାଧନ ନିବାରଣ ଅଦାଲତରେ ଏ ସଂକ୍ରାନ୍ତ ଅଭିଯୋଗପତ୍ର ଦାଖଲ ହୋଇଥିବା ଇଡି କହିଛି